ଏବଂ ରାଜ୍ୟର ବିଭିନ୍ନ ପୂଜାମଶ୍ତପରେ ମା' ଦୁର୍ଗାଙ୍କ ବିକୟା ଦଶମୀ ପାଳିତ

ସେଥିମଧ୍ଧରୁ ସମ୍ ହସିଟାଲ୍ ଓଡ଼ିଶାର ଏକମାତ୍ର ଅନୁଷ୍ଠାନ ଭାବେ ଅନ୍ତର୍ଭୁକ୍ତ ହୋଇଛି

ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଅନ୍ୟ ଦୁଇ ଜଶ ଅଧିକାରୀଙ୍କୁ ମଧ୍ଧ କୋର୍ଟ ଜାମିନ୍ ପ୍ରଦାନ କରିଛନ୍ତି

କରୋନା କଟକଣା ମଧ୍ଘରେ ମା'ଙ୍କର ପୂକା ବିଭିନ୍ନ ମଣ୍ଡପରେ ଅନୁଷ୍ଟିତ ହୋଇଛି ଶ୍ରୀମନ୍ଦିରରେ ମଧ୍ଧ ଆକି ଦଶହରା ପର୍ବ ପାଳିତ ହୋଇଛି

ସୀମିତ ସେବାୟତଙ୍କ ମଧ୍ଧରେ ମାଙ୍କର ପ୍ରଜାବିଧି ଅନୁଷ୍ଠିତ ହୋଇଛି

କିଲ୍ପାର ମା ଦଣ୍ତାଲୁମା ମା' ନିଲମ୍ମା ମା' କଦମ୍ମଖଣି ମା' ମାଣିକେଶ୍ୱରୀ ମା' ଭବାନୀ ଏବଂ ମା' ଫୁଲସୁନ୍ଦରୀଙ୍କ ଶକ୍ତିପୀଠରେ ବିଜୟା ଦଶମୀ ପାରମ୍ମରିକ ରୀତିନୀତିରେ ପାଳିତ ହୋଇଛି ରାକ୍ୟର ବିଭିନ୍ନ ସ୍ଥାନରେ ପୂଜାମଣ୍ଡପଗୁଡ଼ିକରେ ବିଜୟା ଦଶମି ପାଳିତ ହେଉଥିବାର ଖବରମାନ ଆମର ହସ୍ତଗତ ହେବାରେ ଲାଗିଛି ଆସନ୍ତାକାଲି ମୃଶ୍ମୟୀ ମୂର୍ଭିଗୁଡ଼ିକର ଭସାଣ ଉସବ ଅନୁଷ୍ଠିତ ହେବ

ବିସର୍ଜନ ଉଦ୍ଦେଶ୍ୟରେ ନିର୍ମାଶ କରାଯାଇଥିବା ଅସ୍ତାୟୀ ଜଳାଶୟରେ ଏହି ମୂର୍ଭିଗୁଡ଼ିକ ବିସର୍ଜିତ ହୋଇଛି ଆସନ୍ତାକାଲି ଦୁର୍ଗାପ୍ରକା ଭସାଶ ସମାରୋହ ଅନୁଷ୍ଷିତ ହେବ

ଭସାଶ ସମାରୋହକୁ ଶୃଙ୍ଙଳାର ସହ ସମାପ୍ତ କରିବାପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଗା ଗ୍ରହଣ କରାଯାଇଛି ଆସନ୍ତାକାଲି ମଧ୍ଧ ଶ୍ରୀକ୍ଷେତ୍ର ପୁରୀରେ ଗୋସାଣୀ ଯାତ ଅନୁଷିତ ହେବ

ଏକମାସ ବ୍ୟାପୀ ତିନି ଠାକୁରଙ୍କୁ ରାଧାଦାମୋଦର ବେଶରେ ସଜିତ କରାଯିବ କୋଭିଡ୍ କଟକଶା ମଧରେ ଏହାକୁ ସମାପନ କରିବା ଲାଗି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ ନୀତି ନିର୍ଘକ୍କ ପ୍ରସ୍ତୁତ କରାଯାଇଛି

ଗତକାଲି ସେଠାକାର ଗ୍ରାମଦେବୀ ମନ୍ଦିରରେ ଲାଗି ହୋଇଥିବା ପଣା ଭୋଗ ଖାଇ ଗ୍ରାମବାସୀ ଅସୁସ୍ଥ ହୋଇଥିବା ସନ୍ଦେହ କରାଯାଉଛି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦରର ଡାକ୍ତରଙ୍କ ଉକ୍ତିକୁ ଉଦ୍ଧାର କରି ଆମ ଜିଲ୍ଲା ସମ୍ୟାଦଦାତା ଜଣାଇଛନ୍ତି ବିଷାକ୍ତ ଖାଦ୍ୟ ଯୋଗୁଁ ଏପରି ଘଟିଛି